ଅତ୍ୟନ୍ତ ଆବଶ୍ୟକତା ନ ଥିଲେ ଆଗାମୀ ଦୁଇ ତିନି ସପ୍ତାହ ମଧରେ ହସ୍କିଟାଲ୍ ନ ଯିବାକୁ ଲୋକଙ୍କ ପରାମର୍ଶ ରାଜ୍ୟରେ କଡ଼ାକଡ଼ି ଭାବେ ପାଳନ ହେଉଛି ଲକ୍ଡାଉନ୍ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା

ଏହି ଅର୍ଥ ଏପ୍ରିଲ ପ୍ରଥମ ସପ୍ତାହରେ ବ୍ୟାଙ୍କ ଖାତାରେ ପ୍ରଦାନ କରାଯିବ

ଫଳରେ ଏହା ଅନ୍ୟ ସାଧାରଣ ରୋଗୀଙ୍କୁ ସଂକ୍ରମିତ ହେବାରୁ ରୋକାଯାଇ ପାରିବ

ତେଣୁ ଆମ ରାକ୍ୟ ଓଡ଼ିଶା ଏବେ ଦିତୀୟ ସୋପାନରେ ଥିବା ଶ୍ରୀ ବାଗ୍ଚୀ କହିଛନ୍ତି ସେହିଭଳି ଅତ୍ୟନ୍ତ ଆବଶ୍ୟକ ନ ଥିଲେ ଆଗାମୀ ଦୁଇ ତିନି ସପ୍ତାହ ମଧ୍ଧରେ କେହି କୌଣସି ହସ୍ୱିଟାଲ୍କୁ ଯାଆନ୍ତ ନାହି ବୋଲି ସେ ପରାମର୍ଶ ଦେଇଛନ୍ତି